ସେ କହିଛନ୍ତି ଆନ୍ତର୍ଜାତିକ ସମସ୍ୟାଗୁଡ଼ିକର ସମାଧାନରେ ଭାରତର ବୈଷୟିକଜ୍ଞାନ କ୍ଷେତ୍ର ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆଗରେ ରହିଛି ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି ଓ ଏଥିପାଇଁ ନିଜର ଗବେଷଣା ବ୍ୟବସ୍ଥାରେ ଉନ୍ନତି ଆଣିଛି ଶ୍ରୀ ମୋଦୀ କହିଛନ୍ତି ମହାକାଶ କ୍ଷେତ୍ରରେ ଭାରତ ଯେଭଳି ଅଗ୍ରଗତି ହାସଲ କରିଛି ଠିକ୍ ସେହିଭଳି ସାମୁଦ୍ରିକ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିପାରିଛି ସେ କହିଛନ୍ତି ବିଜ୍ଞାନ ଶିକ୍ଷାପାଇଁ ଭାରତକୁ ଏକ ନିର୍ଭରଶୀଳ କେନ୍ଦ୍ରରେ ପରିଣତ କରିବା ହେଉଛି ଆମର ମୂଳ ଲକ୍ଷ୍ୟ ଏଥିସହିତ ଭାରତର ବୈଜ୍ଞାନିକ ସମ୍ପ୍ରଦାୟ ଯେପରି ବିଶ୍ୱର ସର୍ବଶ୍ରେଷ୍ଠ ବୈଜ୍ଞାନିକମାନଙ୍କର ସମକକ୍ଷ ହୋଇପାରିବ ସେ ଦିଗରେ ଦେଶ ଅହରହ ଉଦ୍ୟମ ଚଳାଇଛି

ତାଛଡ଼ା ଭାରତ ଆମେରିକା ଭାଗିଦାରୀ ସମ୍ପର୍କରେ ଘଟିଥିବା ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଚେଷ୍ଟାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ତାଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଥିବାର ମନ୍ତ୍ରଣାଳୟ କହିଛି

ଏହାକୁ ଆମେରିକା ରାଷ୍ଟ୍ରପତି ଅନ୍ୟ ଦେଶର ରାଷ୍ଟ୍ର ମୁଖ୍ୟ କିମ୍ବା ସରକାରୀ ମୁଖ୍ୟଙ୍କୁ ପ୍ରଦାନ କରିଥାନ୍ତି ପ୍ରଧାନମନ୍ତ୍ରୀଙ୍କ ତରଫରୁ ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ସେହି ଉତ୍ସବରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମ୍ୟାରିସନ୍ ଓ ଜାପାନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଏହି ସମ୍ମାନରେ ଭୂଷିତ କରାଯାଇଛି

ଏହି ସମ୍ମାନ ପାଇଥିବାରୁ ସେ ନିଜକୁ ଗୌରବାନ୍ଧିତ ମନେ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ବୃଦ୍ଧି ଦିଗରେ ଏହା ଆମେରିକା ଓ ଭାରତର ଜନସାଧାରଣଙ୍କ ଉଦ୍ୟମର ଫଳ କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଏକବିଂଶ ଶତାବ୍ଦୀ ବିଶ୍ୱ ପାଇଁ ଅନେକ ଅଭୁତପୂର୍ବ ଚ୍ୟାଲେଞ୍ଜ ଓ ସୁଯୋଗ ସୃଷ୍ଟି କରିଛି ସେ କହିଛନ୍ତି ଭାରତ ଆମେରିକା ଭାଗିଦାରୀ ସମ୍ପର୍କ ସମଗ୍ର ମାନବଜାତିକୁ ନେତୃତ୍ୱ ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି

ମନ୍ତ୍ରଶାଳୟ କହିଛି କୋବିଡ୍ର ମୁକାବିଲା ପାଇଁ ସରକାରଙ୍କ ନୀତିର ସଠିକ୍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ସରକାର କହିଛନ୍ତି ସେପ୍ଟେମ୍ବର ମଧ୍ୟଭାଗରୁ ଦେଶରେ କୋବିଡ୍ ସଂକ୍ରମଣ ହ୍ରାସ ପାଇବା ଆରମ୍ଭ କରିଛି

ନୀତିଆୟୋଗ ସଦସ୍ୟ ଡକୁର ଭିକେ ପଲ୍ କହିଛନ୍ତି ବ୍ରିଟେନ୍ରେ କୋବିଡ୍ ନାଇଷ୍ଟିନ୍ର ଏକ ନୂଆ ଭୂତାଣୁ ଅତି ଦ୍ରତ ବେଗରେ ସଂକ୍ରମିତ ହେଉଛି ସେ କହିଛନ୍ତି ଭୂତାଣୁର ଆଚରଣରେ ଏଭଳି ପରିବର୍ତ୍ତନକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ବ୍ରିଟେନ୍ରେ କରୋନା ଭୂତାଣୁର ଆଚରଣରେ ଯେଉଁ ପରିବର୍ତ୍ତନ ଦେଖିବାକୁ ମିଳିଛି ଭାରତରେ ତାହା ଘଟିନାହିଁ ବୋଲି ଡକୁର ପଲ କହିଛନ୍ତି ସେ କହିଛନ୍ତି ଭୟଭିତ ହେବାର କୌଣସି କାରଣ ନାହିଁ କିନ୍ତୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ଗଭ୍ ସର୍ଭେଲ୍ୟାନ୍ସ ଏସ୍ଓପି ବ୍ରିଟେନ୍ରେ ଏକ ନୂଆ ଧରଣର କରୋନା ଭୂତାଣୁକୁ ଚିହ୍ନଟ କରାଯାଇଥିବା ଦୃଷ୍ଟିରୁ ସରକାର ସର୍ବେକ୍ଷଣ ପାଇଁ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର ଜାରି କରିଛନ୍ତି

ପିଏମ୍ ବିଶ୍ୱଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଗୁରୁବାର ଦିନ ସକାଳେ ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ପଶ୍ଚିମବଙ୍ଗ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ବଡୌଦା ସାମରିକ ବେତନ ସହାୟତା ଉପରେ ଏହି ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଛି ଲେପ୍ଟନାଣ୍ଟ ଜେନେରାଲ୍ ରବୀନ୍ ଖୋସଲା ଓ ବ୍ୟାଙ୍କ୍ ଅଫ୍ ବଡୌଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ସିଂ ଖିଚି ଏଥିରେ ସ୍ୱାକ୍ଷର କରିଛନ୍ତି ଏହି ବୁଝାମଣା ସ୍କାରକପତ୍ର ଅନୁସାରେ ବ୍ୟାଙ୍କ୍ ଅଫ୍ ବଡୌଦା ସେନାବାହିନୀର ଉପସ୍ଥିତ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବ ଏହି ପ୍ୟାକେଜ୍ ଅନୁସାରେ ବହୁ ଆକର୍ଷଣୀୟ ସୁବିଧାମାନ ମିଳିପାରିବ ସେଗୁଡ଼ିକ ମଧ୍ୟରେ ବ୍ୟକ୍ତିଗତ ଦୁର୍ଘଟଣା ବିମା ସୁବିଧା ଚିରଦିନ ପାଇଁ ସମ୍ପୂର୍ଣ୍ଣ ଅକ୍ଷମତା ସଂକ୍ରାନ୍ତ ସହାୟତା ଆଂଶିକ ଅକ୍ଷମତା ପାଇଁ ସହାୟତା ଓ ବିମାନ ଦୁର୍ଘଟଣା ବିମା ସୁବିଧା ପ୍ରଭୃତି ଅନ୍ତର୍ଭୁକ୍ତ ଏହା ମଧ୍ୟରେ ଉଚ୍ଚଶିକ୍ଷା ପାଇଁ ବିମା ସୁବିଧା ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି ସିଜ୍ ଫାୟାର୍ ଭାୟୋଲେସନ୍ ପାକିସ୍ତାନୀ ସେନ୍ୟମାନେ ଆଜି ଅପରାହ୍ନରେ କାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାରେ ଆଖିବୁଜା ଗୁଳିଚାଳନା କରି ପୁନର୍ବାର ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ତୁରନ୍ତ ପାଲଟା ଆକ୍ରମଣ କରିଥିବାର ଖବର ମିଳିଛି